କୋବିଡ୍ ନାଇଷ୍ଟିନ୍ ଯୋଗୁଁ କାର୍ଯ୍ୟକ୍ରମକୁ ଭିଡ଼ିଓ କନ୍ଫରେନ୍ ି ମାଧ୍ୟମରେ କରାଯାଇଛି

ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ଦେଶର ପ୍ରତ୍ୟେକ ନାଗରିକଙ୍କୁ କ୍ଷମତାପନ୍ନ କରିବା ପାଇଁ ପ୍ରୟାସ କରୁଛନ୍ତି ମହିଳାମାନଙ୍କୁ କ୍ଷମତାପନ୍ନ କରିବା ମହାକବି ସୁବ୍ରମଣ୍ୟ ଭାରତୀଙ୍କ ବିଜନର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ବୋଲି ଦର୍ଶାଇ ଶ୍ରୀ ମୋଦୀ କହିଛନ୍ତି ମହିଳାମାନେ ବର୍ତ୍ତମାନ ସଶସ୍ତ ବାହିନୀରେ ଅଫିସର ଭାବେ ଯୋଗ ଦେଉଛନ୍ତି ଓ ସେମାନଙ୍କୁ ସ୍ଥାୟୀ କମିଶନ୍ ପ୍ରଦାନ କରାଯାଉଛି

ମହାକବି ସୁବମଣ୍ୟ ଭାରତୀ କାତୀୟତା ଓ ତାମିଲ୍ ଭାଷାର ଗୌରବକୁ ସର୍ବଦା ସମ୍ମାନ ଦେଇ ଆସିଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଭର୍ଚ୍ଚୁଆଲ୍ ମାଧ୍ୟମରେ ଚଳିତ ବର୍ଷର ଭାରତୀ ପୁରସ୍କାର ଲେଖକ ସିନି ବିଶ୍ୱନାଥନ୍ଙ୍କୁ ପ୍ରଦାନ କରିଛନ୍ତି ସିନି ବିଶ୍ୱନାଥନ୍' ମହାକବି ସୁବ୍ରମଣ୍ୟ ଭାରତୀଙ୍କ ଉପରେ ଅନେକ ସଙ୍କଳନ ପ୍ରସ୍ତୁତ କରିଛନ୍ତି

ପୂର୍ବର୍ ପ୍ରଧାନମନ୍ତ୍ରୀ ଏକ ବକ୍ତବ୍ୟରେ କହିଥିଲେ ମହାକବି ସୁବ୍ରମଣ୍ୟ ଭାରତୀଙ୍କର କବିତାଗୁଡ଼ିକ ସ୍ୱାଧୀନତା ସଂଗ୍ରାମ ସମୟରେ ଲୋକମାନଙ୍କ ମଧ୍ୟରେ ଜାତୀୟତାର ଭାବ ଜାଗ୍ରତ କରିଥିଲା ତାମିଲ୍ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଅତ୍କଳନୀୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ

ଭାରତର ଉପକୂଳବର୍ତ୍ତୀ ଇଲାକାଗୁଡ଼ିକର ବହୁଳ ଉପଯୋଗ ଉଦ୍ଦେଶ୍ୟରେ ବନ୍ଦର କ୍ଷେତ୍ରକୁ ପୁଞ୍ଜିନିବେଶ ଆକୁଷ୍ଟ କରିବା ହେଉଛି ଏହି ବିଲ୍ର ମୂଳ ଲକ୍ଷ୍ୟ ଏହା ମାଧ୍ୟମରେ ବନ୍ଦରଗୁଡ଼ିକର ବିକାଶ କରାଯିବ ଏହି ବିଲ୍ ମାଧ୍ୟମରେ ବନ୍ଦରଗୁଡ଼ିକର ସଂରକ୍ଷଣ କରାଯିବ ଓ ଯେଉଁ ବନ୍ଦର ଗୁଡ଼ିକ ଅକାମି ହୋଇ ପଡ଼ିରହିଛି ସେଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବ ତାଛଡ଼ା ଏହି ବିଲ୍ ଭାରତର ସାମୁଦ୍ରିକ ଓ ବନ୍ଦର କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ପାଇଁ ରାସ୍ତା ଖୋଲିଦେବ ସାମୁଦ୍ରିକ ବନ୍ଦର ନିୟନ୍ତ୍ରଣ କର୍ତ୍ତୃପକ୍ଷ ଜାତୀୟ ବନ୍ଦର ନୀତି ଓ ଜାତୀୟ ବନ୍ଦର ଯୋଜନା ଆଦିର ଗଠନ ମାଧ୍ୟମରେ ବନ୍ଦରଗୁଡ଼ିକର ବିକାଶ ପାଇଁ ଏହି ବିଲ୍ରେ ଲକ୍ଷ୍ୟ ରହିଛି ଏଥିପାଇଁ ସମୁଦ୍ର ତଟବର୍ତ୍ତୀ ରାଜ୍ୟ ସରକାରମାନଙ୍କ ସହ ବ୍ୟାପକ ବିଚାର ବିମର୍ଶ କରାଯିବ ଏ କ୍ଷେତ୍ରରେ ପ୍ରତିଯୋଗୀତାକୁ ଅବରୋଧ କରୁଥିବା ଯେକୌଣସି କାର୍ଯ୍ୟକୁ ବନ୍ଦ କରିବା ଲାଗି ଟ୍ରିବ୍ୟୁନାଲ୍ମାନ ଗଠନ କରାଯିବ ପ୍ରସ୍ତାବିତ ବିଲ୍ର ନିୟମଗୁଡ଼ିକ ମଧ୍ୟରେ ସୁରକ୍ଷାକୁ ନିଶ୍ଚିତ କରିବା ପ୍ରଦୂଷଣ ନିୟନ୍ତ୍ରଣ କରିବା ବନ୍ଦରଗୁଡ଼ିକର ସ୍ଥାୟୀତ୍ୱ ବଜାୟ ରଖିବା ଓ କାର୍ଯ୍ୟ ସମ୍ପାଦନାର ମାନ ନିର୍ଦ୍ଧାରଣ କରିବା ପ୍ରଭୃତି ଅନ୍ତର୍ଭୁକ୍ତ ଭାରତର ସାମୁଦ୍ରିକ ବନ୍ଦର କ୍ଷେତ୍ରରେ ଉଭୟ ସରକାରୀ ଓ ବେସରୀକାରୀ ପୁଞ୍ଜିନିବେଶ ପାଇଁ ସୁଯୋଗ ସୃଷ୍ଟି କରିବା ଏହି ବିଲ୍ର ଅନ୍ୟତମ ଲକ୍ଷ୍ୟ ବନ୍ଦର ଜାହାଜ ନିର୍ମାଣ ଓ ଜଳପଥ ମନ୍ତ୍ରୀ ମନସୁଖ ମାଣ୍ଡବିୟ କହିଛନ୍ତି ସରକାର ଏକ ଜାତୀୟ ବନ୍ଦର ଗ୍ରୀଡ୍ ସ୍ଥାପନ ପାଇଁ କାର୍ଯ୍ୟ କରୁଛନ୍ତି

ଭାରତ ଓ ଉଜ୍ବେକିସ୍ତାନ ମଧ୍ୟରେ ଏହା ହେଉଛି ପ୍ରଥମ ଦ୍ୱିପକ୍ଷୀୟ ଭର୍ଚୁଆଲ୍ ଶିଖର ବୈଠକ ଦୁଇ ନେତା ଦ୍ୱିପକ୍ଷୀୟ ସମ୍ପର୍କ ସମେତ ମୋଟାମୋଟି ସହଯୋଗ ଉପରେ କଥାବାର୍ତ୍ତା କରିଛନ୍ତି କୋବିଡ୍ ପରବର୍ତ୍ତୀ ସମୟରେ ଭାରତ ଉଜ୍ବେକିସ୍ତାନ ସହଯୋଗ ପ୍ରସଙ୍ଗ କଥାବାର୍ତ୍ତାରେ ସ୍ଥାନ ପାଇଥିଲା ଏହାଛଡ଼ା ଉଭୟ ନେତା ଅନେକ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କର ଉଦ୍ଘାଟନୀ ମନ୍ତବ୍ୟରେ ଭାରତ ଓ ଉଜ୍ବେକୀସ୍ତାନ ବିଶ୍ୱର ଦୁଇ ସମୃଦ୍ଧ ସଭ୍ୟତା ବୋଲି ଉଲ୍ଲେଖ କରିଥିଲେ ପୁରାତନ ସମୟରୁ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବାର ପ୍ରଧାନମନ୍ତ୍ରୀ କହିଥିଲେ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଚ୍ୟାଲେଞ୍ଗୁଡ଼ିକର ମୁକାବିଲାରେ ଉଭୟ ଦେଶର ଆଭିମୁଖ୍ୟ ପ୍ରାୟତଃ ସମାନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଉଗ୍ରବାଦ ମୌଳବାଦ ଓ ବିଚ୍ଛିନ୍ନତାବାଦ ଉପରେ ଉଭୟ ଦେଶ ସମାନ ଆଭିମୁଖ୍ୟ ପୋଷଣ କରିଆସୁଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ତା୍ଚଡ଼ା ସନ୍ତ୍ରାସବାଦର ମୁକାବିଲା କ୍ଷେତ୍ରରେ ଉଭୟ ଭାରତ ଓ ଉଜ୍ବେକିସ୍ତାନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଆସ୍କଚ୍ଚନ୍ତି ଆଞ୍ଚଳିକ ନିରାପତ୍ତା ଦୃଷ୍ଟିରୁ ଦୁଇ ଦେଶ ସମାନ ରଣକୌଶଳ ଗ୍ରହଣ କରୁଛନ୍ତି ସେ କହିଛନ୍ତି ଆଫଗାନିସ୍ତାନରେ ଶାନ୍ତି ସ୍ଥାପନକୁ ଭାରତ ଓ ଉଜ୍ବେକିସ୍ତାନ ସମର୍ଥନ କରିଆସୁଛନ୍ତି 'ଭାରତ ମଧ୍ୟଏସିଆ' କଥାବାର୍ତ୍ତା ପାଇଁ ଭାରତ ଓ ଉକ୍ବେକିସ୍ତାନ ଏକାଠି ମିଶି ପଦକ୍ଷେପ ନେଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି ସେ କହିଛନ୍ତି ଏଇ କିଛି ବର୍ଷ ଭିତରେ ଭାରତ ଉଜ୍ବେକିସ୍ତାନ ଅର୍ଥନୈତିକ ଭାଗିଦାରୀ ସମ୍ପର୍କ ଅଧିକ ମଜବୁତ ହୋଇଛି ଶ୍ରୀ ମୋଦୀ କହିଛନ୍ତି ଉଜ୍ବେକିସ୍ତାନ ସହ ବିକାଶ ଭାଗିଦାରୀକୁ ଉଚ୍ଚସ୍ତରକୁ ନେଇଯିବାକୁ ଭାରତ ଆଗ୍ରହୀ ପ୍ରଧାନମନ୍ତ୍ରୀ କହିଛନ୍ତି ଉକ୍ବେକିସ୍ତାନର ବିକାଶ ପାଇଁ ଭାରତ ଏହାର ଅଭିଜ୍ଞତା ଓ ଦକ୍ଷତାର ଉପଯୋଗ କରିବାକୁ ପ୍ରସ୍ତୁତ ଅଛି ସେ କହିଛନ୍ତି ମୌଳିକ ଢାଞ୍ଚା ଆଇଟି ଶିକ୍ଷା ସ୍ୱାସ୍ଥ୍ୟ ତାଲିମ୍ ଓ ଦକ୍ଷତା ବୃଦ୍ଧି ଭଳି କ୍ଷେତ୍ରରେ ଭାରତର ଯଥେଷ୍ଟ ଅଭିଜ୍ଞତା ଓ ସାମର୍ଥ୍ୟ ରହିଛି ଯାହା ଉଜ୍ବେକିସ୍ତାନ ପାଇଁ ଉପଯୋଗୀ ହୋଇପାରିବ ଶ୍ରୀ ମୋଦୀ କହିଛନ୍ତି କୃଷି କ୍ଷେତ୍ରରେ ମିଳିତ କାର୍ଯ୍ୟକାରୀ ଗୋଷୀ ଗଠନ ଏକ ଗୁରୁତ୍ୱପୂର୍ଣ୍ଣ ସକାରାତ୍ମକ ପଦକ୍ଷେପ ହେବ ଭାରତ ଓ ଉଜ୍ବେକିସ୍ତାନ ମଧ୍ୟରେ ଏହି କିଛି ବର୍ଷ ଭିତରେ ସମ୍ପର୍କରେ ଯଥେଷ୍ଟ ଉନ୍ନତି ଘଟିଛି

ମନ୍ତ୍ରଣାଳୟ କହିଛି ଦେଶରେ ସ୍ୱାସ୍ଥ୍ୟ ମୌଳିକଢାଞ୍ଚାରେ ଅଣାଯାଇଥିବା ଉନ୍ନତି କେନ୍ଦ୍ର ସରକାରଙ୍କ ନିୟମର କଡ଼ାକଡ଼ି ଭାବେ ପାଳନ ଡାକ୍ତର ଚିକିତ୍ସା ସହାୟକ କର୍ମୀ ଓ ସ୍ପେଚ୍ଛାସେବୀମାନଙ୍କର ଉତ୍ସର୍ଗୀକୃତ ସେବା ଯୋଗ୍ରୁ ଦେଶରେ ଆରୋଗ୍ୟ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି

ଭାରତର ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ଓ ମ୍ୟାମାର୍ର ନିଶାଦବ୍ୟ ଅପବ୍ୟବହାର ନିୟନ୍ତ୍ରଣ କମିଟି ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଛି ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ମହାନିର୍ଦ୍ଦେଶକ ରାକେଶ ଆସ୍ଥାନା ନେଇଥିବା ବେଳେ ମ୍ୟାମାର୍ ପ୍ରତିନିଧି ଦଳର ନେତୃତ୍ୱ ବ୍ରିଗେଡିୟର୍ ଜେନେରାଲ୍ ଓ୍ୱିନ୍ ନଇଙ୍ଗ୍ ନେଇଥିଲେ